ତୋମର ଷ୍ଟେଟ୍ସୟୁଟିଜ୍ ଗ୍ରାମାଞ୍ଚଳ ବିକାଶ ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମର ନିଯୁକ୍ତି ସୁଯୋଗ ସୃଷ୍ଟି ଗ୍ରାମାଞ୍ଚଳରେ ଗୃହ ନିର୍ମାଣ ଓ ମୌଳିକ ଡ଼ାଞ୍ଚା ବିକାଶ ଭଳି ଗ୍ରାମାଞ୍ଚଳ ବିକାଶ ଯୋଜନା ଗୁଡ଼ିକୁ ସକ୍ରିୟତାର ସହ ଲାଗୁ କରିବାକୁ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକୁ କହିଛନ୍ତି ଏହି ଯୋଜନାଗୁଡ଼ିକୁ ଲାଗୁ କରିବା ସମୟରେ କୋଭିଡ ନାଇଷ୍ଟିନ୍ ସମ୍ୟନ୍ଧୀୟ ଆବଶ୍ୟକ ସତର୍କମଳକ ପଦକ୍ଷେପ ଗୁଡ଼ିକ ପ୍ରତି ଧ୍ୟାନ ଦେବାକୁ ସେ ରାଜ୍ୟଗୁଡ଼ିକୁ କହିଛନ୍ତି ଗତକାଲି ଏକ ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଗୁଡ଼ିକର ଗ୍ରାମାଞ୍ଚଳ ବିକାଶ ମନ୍ତ୍ରୀ ଓ ବିଭାଗୀୟ ଅଫିସରମାନଙ୍କ ସହ ସେ କଥାବାର୍ଭା କରିଥିଲେ ମନରେଗା କାର୍ଯ୍ୟକ୍ରମ ଅଧୀନରେ ଜଳସଂରକ୍ଷଣ ଭ୍ତଳ ଜଳର ପୁର୍ନଭରଣ ଓ ଜଳଶକ୍ତି ମନ୍ତ୍ରଣାଳୟ ଏବଂ ଭ୍ର ସମ୍ପଦ ବିଭାଗର ଯୋଜନାଗୁଡ଼ିକ ସହିତ କଳସେଚନ କାର୍ଯ୍ୟ ପ୍ରତି ଅଧିକ ଆଲୋକପାତ କରିବାକୁ ସେ ଗୁରୁତ୍ୱାରୋପ କରିଛନ୍ତି

ଏହି ଅର୍ଥ ଆସନ୍ତା ଜୁନ୍ ମାସ ପର୍ଯ୍ୟନ୍ତ ମନରେଗା ଅଧୀନରେ ସମସ୍ତ ଖର୍ଚ୍ଚ ପାଇଁ ଯଥେଷ୍ଟ ହେବ ବୋଲି ମନ୍ତ୍ରୀ କହିଛନ୍ତି ବିଭିନ୍ନ ଗ୍ରାମାଞ୍ଚଳ ବିକାଶ କାର୍ଯ୍ୟକ୍ରମ ଲାଗି କେନ୍ଦ୍ର ସରକାର ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଗୁଡ଼ିକୁ ଯଥେଷ୍ଟ ପରିମାଣର ସମ୍ଭଳ ଯୋଗାଇଦେବ ବୋଲି ସେ ପ୍ରତିଶ୍ରତି ଦେଇଛନ୍ତି

କେନ୍ଦ୍ର ସରକାରଙ୍କ ସହଯୋଗରେ ଦେଶର ଗ୍ରାମାଞଳରେ ସମସ୍ତ ବିକାଶମୂଳକ କାର୍ଯ୍ୟ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳମାନେ ସାକାର କରିପାରିବେ ବୋଲି ମନ୍ତ୍ରୀ ଆଶାପ୍ରକାଶ କରିଛନ୍ତି ମୋଦି ବାଂଲାଦେଶ ପିଏମ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତକାଲି ବାଂଲାଦେଶ ପ୍ରଧାନମନ୍ତ୍ରୀ ସେଖ୍ ହସିନାଙ୍କ ସହ ଟେଲିଫୋନ୍ ଯୋଗେ କଥାବାର୍ତ୍ତା କରିଛନ୍ତି ଦୁଇନେତା କୋଭିଡ ନାଇକ୍ଷିନ୍ ସଂକ୍ରମିତ କନିତ ପରିସ୍ଥିତି ଉପରେ ବିସ୍ତୃତଭାବେ ଆଲୋଚନା କରିଛନ୍ତି ଉଭୟ ନେତା କୋଭିଡ ନାଇଷ୍ଟିନ୍ର ମୁକାବିଲା ପାଇଁ ନେଉଥିବା ପଦକ୍ଷେପ ବିଷୟରେ ପରସ୍କରକୁ ଜଣାଇଛନ୍ତି ଏ କ୍ଷେତ୍ରରେ ଘଟିଥିବା ଅଗ୍ରଗତିକୁ ନେଇ ସେମାନେ ସଙ୍କୋଚ ପ୍ରକାଶ କରିଛନ୍ତି

ଉଭୟ ଦେଶର ସୀମା ଦେଇ ସଡ଼କ ରେଳ ଓ ଜଳପଥରେ ଅତ୍ୟାବଶ୍ୟକୀୟ ସାମଗ୍ରୀ ପରିବହନ ସନ୍ତୋଷଜନକ ଥିବାର ଦୁଇ ନେତା ମତବ୍ୟକ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଉଭୟ ଦେଶ ମଧ୍ୟରେ ଥିବା ଐତିହାସିକ ସାଂସ୍କୃତିକ ଭାଷାଗତ ଓ ଭ୍ରାତୃଭାବର ସମ୍ପର୍କକୁ ସ୍କରଣ କରି ଦୁଇପକ୍ଷୀୟ ସମ୍ପର୍କରେ ସଟିଥିବା ଉନ୍ନତି ଉପରେ ସନ୍ତୋଷ ପ୍ରକାଶ କରିଛନ୍ତି କୋଭିଡ ନାଇଷ୍ଟିନ୍ର ମୁକାବିଲା ଓ ଅର୍ଥନୀତି ଅଭିବୃଦ୍ଧିକ୍ ବଜାୟ ରଖିବା ଦିଗରେ ବାଂଲାଦେଶକୁ ସବୁମତେ ସାହାଯ୍ୟ କରିବାକୁ ଭାରତ ପ୍ରସ୍ତୁତ ଥିବାର ଶୀ ମୋଦି ଜଣାଇଛନ୍ତି ପବିତ୍ର ରମ୍କାନ ମାସ ଉପଲକ୍ଷେ ଶ୍ରୀ ମୋଦି ବାଂଲାଦେଶ ପ୍ରଧାନମନ୍ତ୍ରୀ ଓ ଦେଶର ଜନସାଧାରଣଙ୍କୁ ଅଭିନନ୍ଦନ କଣାଇଛନ୍ତି ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍ ହସିନା କୋଭିଡ ନାଇଷ୍ଟିନ୍ର ମୁକାବିଲାରେ ଶ୍ରୀ ମୋଦି ଏହି ଅଞ୍ଚଳରେ ଅଗ୍ରଣୀ ଭୂମିକା ଗ୍ରହଣ କରିଥିବାରୁ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି ଇଣ୍ଟିଆନ୍ ସିଟିଜେନ୍ସ ରିଟର୍ଣ୍ଣ ଆବୁଧାବି ଓ ଦୁବାଇସ୍ଥିତ ଭାରତୀୟ ଦୂତାବାସ ପକ୍ଷରୁ ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିବାକୁ ଚାହୁଁଥିବା ଭାରତୀୟମାନଙ୍କୁ ଇ ପଞ୍ଜିକରଣ କରିବା ପାଇଁ ପରାମର୍ଶ ଦିଆଯାଇଛି

ଫଳରେ ଯେଉଁ ଭାରତୀୟମାନେ ସ୍ୱଦେଶ ପେରିବାକୁ ଚାହୁଁଛନ୍ତି ସେମାନଙ୍କର ଏକ ଡାଟାବେସ୍ ପ୍ରସ୍ତୁତ କରାଯାଇପାରିବ ଓ ଏହି କାର୍ଯ୍ୟ ସହଜରେ ସମ୍ପନ୍ଦ ହୋଇପାରିବ

ଭାତରୀୟ ଦୃତାବାସ ପକ୍ଷରୁ ଜାରି କରାଯାଇଥିବା ବିବୃତ୍ତିରେ କୁହାଯାଇଛି ଲୋକମାନଙ୍କ ସମ୍ଭନ୍ଧୀୟ ତଥ୍ୟ ସଂଗ୍ରହ ଉଦ୍ଦେଶ୍ୟରେ ଇ ପଞ୍ଜିକରଣ ବ୍ୟବସ୍ଥା ଗ୍ରହଣ କରାଯାଉଛି ଓ କେତେସଂଖ୍ୟକ ଲୋକ ଫେରିବାକୁ ଚାହୁଁଛନ୍ତି ତାହାର ଆକଳନ କରିବା ଅତ୍ୟନ୍ତ ଜରୁରୀ କାରଣ ଭାରତ ସରକାର ସେତିକି ସଂଖ୍ୟକ ଲୋକଙ୍କ ପାଇଁ ସ୍ୱଦେଶ ଫେରିବାକୁ ବ୍ୟବସ୍ଥା ଗ୍ରହଣ କରିପାରିବେ ଏଥିରେ ପୁଣି କୁହାଯାଇଛି ଯେଉଁ ଲୋକମାନେ ବିଦେଶରୁ ଆସିବେ ସେମାନଙ୍କୁ ଗ୍ରହଣ କରିବା ପାଇଁ ସମସ୍ତ ପ୍ରକାରର ସତର୍କତାମଳକ ପଦକ୍ଷେପ ଗ୍ରହଣ କରିବାରେ ଏହା ସରକାରଙ୍କୁ ସାହାଯ୍ୟ କରିବ ଏହାଦ୍ୱାରା ଭୂତାଣୁ ସଂକ୍ରମଣ ସହଜରେ ରୋକାଯାଇପାରିବ ପରିବାରର ପ୍ରତ୍ୟେକ ସଦସ୍ୟଙ୍କ ପାଇଁ ଅଲଗା ଅଲଗା ଫର୍ମ ଭରିବାକୁ ଏଥିରେ ପରାମର୍ଶ ଦିଆଯାଇଛି ଯେଉଁ କମ୍ପାନୀମାନେ ସେଗୁଡ଼ିକରେ କାର୍ଯ୍ୟରତ କର୍ମଚାରୀମାନଙ୍କୁ ପଠାଇବାକୁ ଚାହୁଁଛନ୍ତି ସେମାନଙ୍କୁ ପ୍ରତ୍ୟେକ କର୍ମଚାରୀମାନଙ୍କ ଲାଗି ଅଲଗା ଅଲଗା ଫର୍ମ ଭରିବାକୁ ପଡିବ ସେହି ଲୋକମାନଙ୍କୁ ଆଶିବା ପାଇଁ ଭାରତ ସରକାର ଯାତ୍ରିବାହୀ ବିମାନ ଗୁଡ଼ିକର ଚଳାଚଳର ବ୍ୟବସ୍ଥା କରିବେ ଭାରତୀୟ ଦୂତାବାସ କହିଛି ବିମାନ ଚଳାଚଳ ସମ୍ଭନ୍ଧୀୟ ଘୋଷଣା ଦୂତାବାସ ଓ୍ୱେବ୍ସାଇଟ୍ ଅନ୍ୟାନ୍ୟ ସାମାଜିକ ଗଣମାଧ୍ୟମରେ ପ୍ରକାଶ କରାଯିବ ଯେଉଁ ଲୋକମାନେ ଫର୍ମ ପୂରଣ କରାଇବାରେ ଅସୁବିଧାର ସମ୍ମୁଖୀନ ହେବେ ସେମାନେ ଅନ୍ୟାନ୍ୟ ଭାରତୀୟ ସଂଗଠନ ଗୁଡ଼ିକର ସହାୟତା ନେଇପାରିବେ ଫେରିବାକୁ ଚାହୁଁଥିବା ଲୋକମାନଙ୍କୁ ଦୂତାବାସକୁ ଆସିବାକୁ ନଦେବା ପାଇଁ ଇ ପଞ୍ଜିକରଣ ସୁବିଧା ଯୋଗାଇ ଦିଆଯାଉଛି ବାହାରିନ୍ ଓମାନ ଓ ସାଉଦୀଆରବ ଭଳି ଅନ୍ୟ ଉପସାଗରୀୟ ଦେଶଗୁଡ଼ିକରେ ଥିବା ଭାରତୀୟ ଦ୍ରତାବାସ ଗୁଡ଼ିକ ଦ୍ୱାରା ମଧ୍ୟ ଏଭଳି ଡାଟାବେସ୍ ସ୍ଥାପନ କରାଯିବା ବିଷୟରେ ଘୋଷଣା କରାଯାଇଛି ରିଷି କପୁର ପାଶେସ ପ୍ରଖ୍ୟାତ ହିନ୍ଦୀ ଚଳଚ୍ଚିତ୍ର ଅଭିନେତା ରିଷି କପୁରଙ୍କର ଆଜି ମୁମ୍ବାଇରେ ପରଲୋକ ଘଟିଛି

ଗତକାଲି ତାଙ୍କୁ ମୁମ୍ୟାଇର ଏକ ହସ୍କିଟାଲରେ ଭର୍ଭି କରାଯାଇଥିଲେ

ଏହା ତାଙ୍କ ଅଭିନୟ କ୍ରୀବନ ପ୍ରଥମ ଚଳଚ୍ଚିତ୍ର ଥିଲା

ହଲିଉଡ୍ର 'ଦ ଇଣ୍ଟର୍ଣ୍ଣ' ଚଳଚ୍ଚିତ୍ରର ଏକ ରିମେକ୍ ପାଇଁ କିଛିଦିନ ପୂର୍ବେ ଏକ ଚଳଚ୍ଚିତ୍ର ନିର୍ମାଣ ବିଷୟରେ ସେ ଘୋଷଣା କରିଥିଲେ ଆମେରିକାରେ ବର୍ଷେ ପର୍ଯ୍ୟନ୍ତ କର୍କଟ ରୋଗର ଚିକିତ୍ସା କରିବାପରେ ଗତବର୍ଷ ସେପ୍ଟେମ୍ବର ମାସରେ ଭାରତକୁ ଫେରିଥିଲେ ଗତ ଫେବୃୟାରୀ ମାସରେ ଅସୁସ୍ଥତା ପାଇଁ ସେ ଦୁଇଥର ହସ୍କିଟାଲରେ ଭର୍ତ୍ତି ହୋଇଥିଲେ ଦିଲ୍ଲୀରେ ଏକ ଉହବରେ ଯୋଗଦେବା ସମୟରେ ଅସୁସ୍ଥତା ପାଇଁ ସେ ଏକ ହସ୍କିଟାଲରେ ଭର୍ତ୍ତି ହୋଇଥିଲେ ଓ ସେଠାରୁ ମୁମ୍ବାଇ ଫେରିବା ପରେ ଭୂତାଣୁ କ୍ୱରରେ ଆକ୍ରାନ୍ତ ହେବାରୁ ସେ ପୁନର୍ବାର ମ୍ରମ୍ଭାଇର ଏକ ହସ୍କିଟାଲରେ ଭର୍ତ୍ତି ହୋଇଥିଲେ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ରିଷି କପୁରଙ୍କ ବିୟୋଗରେ ଗଭୀର ଶୋକପ୍ରକାଶ କରିଛନ୍ତି ଏକ ଟ୍ପିଟ୍ ବାର୍ତ୍ତାରେ ସେ କହିଛନ୍ତି ସ୍ୱର୍ଗତ ରିଷି କପୁର ଅନେକ ଦଶନ୍ଧି ଧରି ତାଙ୍କର ଅଭିନୟ କଳା ମାଧ୍ୟମରେ ଦର୍ଶକମାନଙ୍କୁ ମନ୍ତ୍ରମୁଗ୍ଧ କରି ରଖିଥିଲେ ସେ ବହୁମୁଖୀ ପ୍ରତିଭାର ଅଧିକାରୀ ଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରିଷି କପୁରଙ୍କ ବିୟୋଗରେ ଗଭୀର ଶୋକପ୍ରକାଶ କରିଛନ୍ତି ଟ୍ୱିଟ୍ କରି ଶ୍ରୀ ମୋଦି କହିଛନ୍ତି ରିଷି କପୁର ଜଣେ ଅତିପ୍ରତିଭାଶାଳୀ ଓ ଉଚ୍ଚକୋଟୀର ଅଭିନେତା ଥିଲେ ଓ ତାଙ୍କର ଅଭିନୟ ମାଧ୍ୟମରେ ଦର୍ଶକମାନଙ୍କ ମନରେ ଛାଇ ହୋଇ ରହିଥିଲେ ରିଷି କପୁର ତାଙ୍କର ଅଭିନୟ ପାଇଁ ଚିରସ୍କରଣୀୟ ହୋଇ ରହିବେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ଶ୍ରୀ ମୋଦି ଶୋକସନ୍ତପ୍ତ ପରିବାରକୁ ଶୋକବାର୍ତ୍ତା ପଠାଇଛନ୍ତି ତଥ୍ୟ ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭେଡକର ରିଷିକପୁରଙ୍କ ବିୟୋଗରେ ଗଭୀର ଶୋକପ୍ରକାଶ କରିଛନ୍ତି ଏକ ଟ୍ୱିଟ୍ ବାର୍ତ୍ତାରେ ତାଙ୍କର ଆକସ୍ମିକ ବିୟୋଗ ତାଙ୍କୁ ଏକ ଶକ୍ତ ଧକ୍କା ପହଞ୍ଚାଇଛି ବୋଲି ଶ୍ରୀ ଜାଭେଡକର କହିଛନ୍ତି ସେ କହିଛନ୍ତି ରିଷି କପୁର ଜଣେ ଉଚ୍ଚକୋଟିର ଅଭିନେତା ଓ ଜଣେ ଉତ୍ତମ ବ୍ୟକ୍ତି ଭାବେ ଚିରସ୍କରଣୀୟ ହୋଇ ରହିବେ କଂଗ୍ରେସ ନେତା ରାହୁଳ ଗାନ୍ଧୀ ରିଷି କପୁରଙ୍କ ବିୟୋଗରେ ଗଭୀର ଶୋକପ୍ରକାଶ କରି ତାଙ୍କର ଅକାଳ ବିୟୋଗ ପ୍ରଶଂସକମାନଙ୍କ ମନରେ ସବୁଦିନ ପାଇଁ ଏକ ଖାଲି ସ୍ଥାନ ସୃଷ୍ଟି କରିଛି ବୋଲି କହିଛନ୍ତି

ଏହି ନିର୍ଦ୍ଦେଶାବଳୀରେ ଅନେକ ଜିଲ୍ଲାରେ କଟକଶା କୋହଳ କରାଯିବାର ସମ୍ଭାବନା ଅଛି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ମୁଖପାତ୍ର କହିଛନ୍ତି ଏ ସମ୍ୟନ୍ଧରେ ଖୁବ୍ଶୀଘ୍ର ସ୍ଚନା ଦିଆଯିବ ଗତକାଲି ଅନୁଷ୍ଠିତ ଏକ ସମୀକ୍ଷା ବୈଠକରେ କୋଭିଡ ନାଇଷ୍ଟିନ୍ କଟକଣା ଉପରେ ବ୍ୟାପକ ଆଲୋଚନା କରାଯାଇଥିଲା କୋଭିଡ ନାଇଷ୍ଟିନ୍ କଟକଣା ଲାଗୁ ଯୋଗୁଁ ପରିସ୍ଥିତିରେ ଯଥେଷ୍ଟ ଉନ୍ନତି ଘଟିଥିବାର କଣାପଡିଛି